ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

ଆକି ପୂର୍ବାହ୍ବରେ ନ୍ଆପଡା ଜିଲ୍ଲା ଖରିଆରରୋଡ଼ ନିକଟସ୍ତ ଗୌତମା ଏୟାରଷ୍ଟିପରେ ହେଲିକପୁରରେ ଅବତରଣ କରି ସେହି ପଡ଼ିଆରେ ଶୁଭ ଉଦ୍ଘାଟନ ଏବଂ ଭିଉିପ୍ରସ୍ତର ସ୍ରାପନ କରିଥିଲେ

ବୈଠକରେ କଣ ନିଷ୍କର୍ଷ ବାହାରିଲା ସେ ନେଇ କୌଣସି ସ୍ଚନା ମିଳିପାରିନାହି

ତେବେ ଗତକାଲି ରାତିରେ ଦେଶୀ ମଦ ପିଇ କଣେ ଯୁବକର ମୃତ୍ୟୁ ହୋଇଥିଲା

ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବା ନେଇ ସୂଚନା ମିଳିଛି